ରେଳ ଏବଂ ବିମାନ ସେବା ପ୍ରଭାବିତ

ଏହାଛଡ଼ା ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସ୍ଚଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରିତ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ପକ୍ଷରୁ ଏହାର ପ୍ରାନ୍ତୀୟ ରୂପାନ୍ତରଣ ପ୍ରସାର କରାଯିବ

ଆମର ସମ୍ଭାଦତାତା ଜଣାଇଛନ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଆସୁଛନ୍ତି

ଆଜି ସକାଳେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଦିଲ୍ଲୀ ବିମାନ ବନ୍ଦର ଅଞ୍ଚଳ ଦୂଶ୍ୟମାନ ହେଉ ନ ଥିଲା

ଦିଲ୍ଲୀ ପାଣିପାଗ ବିଭାଗୀୟ ମୁଖ୍ୟ ଡକ୍ଟର କୁଲ୍ଦୀପ୍ ଶ୍ରୀବାସ୍ତବ ଆକାଶବାଣୀକୁ କହିଛନ୍ତି ଆସନ୍ତାକାଲି ପର୍ଯ୍ୟନ୍ତ ଏହିଭଳି ପାଗ ଲାଗି ରହିବ ଭାରତୀୟ ପାଣିପାଗ ବିଭାଗ କହିଛି ପଞ୍ଜାବ ହରିୟାଣା ଚଣ୍ଡୀଗଡ଼ ଦିଲ୍ଲୀ ଉତ୍ତର ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ଆସନ୍ତା ଦୁଇ ଦିନ ଯାଏ ଶୀତ ଲହରୀ ପ୍ରବାହିତ ହେବ ସେହିପରି ଏହି ରାଜ୍ୟଗ୍ରଡ଼ିକ ବ୍ୟତୀତ ମଧ୍ୟପ୍ରଦେଶ ବିହାର ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ସିକ୍ରିମ୍ ଏବଂ ଓଡ଼ିଶାରେ ଆସନ୍ତା ଦୂଇ ଦନ ପର୍ଯ୍ୟନ୍ତ ଘନ କୁହୁଡ଼ି ସହ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବ ଏହାଫଳରେ ରେଳ ଏବଂ ବିମାନ ସେବା ଅତ୍ୟଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବା ଜଣାପଡ଼ିଚ୍ଛି

ଜଣେ ସରକାରୀ ମୁଖପାତ୍ର କହିଛନ୍ତି ମୃତ୍ୟୁସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି ମେୟର ଓମାର ମହମ୍ମୁଦ ମହମ୍ମଦ କହିଛନ୍ତି ମୃତକମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଅଛନ୍ତି ତେବେ ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏହି ବିସ୍କୋରଣ ଘଟାଇଥିବା ଦାବି କରି ନାହାନ୍ତି

ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଏବଂ ଦିଲ୍ଲୀର ବିକେପି ସାଂସଦ ମୀନାକ୍ଷୀ ଲେଖି ଦିଲ୍ଲୀ ସରକାରର ବିଫଳତା ସମ୍ପର୍କରେ ସ୍ୱଚନା ଦେଇଛନ୍ତି ଆମ୍ ଆଦ୍ମୀ ପାର୍ଟି ନାଗରିକତା ସଂଶୋଧନ ଆଇନକ୍ର ନେଇ ଭ୍ରଲ୍ ତଥ୍ୟ ପ୍ରଚାର କର୍ତ୍ଥବା ସେମାନେ କହିଛନ୍ତି ଶିକ୍ଷା ନାଁରେ ଦଳୀୟ ପ୍ରଚାର କର୍ତ୍ଥବା ମନ୍ତ୍ରୀ ହର୍ଷବର୍ଦ୍ଧନ ଅଭିଯୋଗ କରିଚ୍ଚନ୍ତି

ଏଥିରେ ସେହି ବ୍ୟାଙ୍କ୍ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜୟ ଥୋମାସ୍ ପୂର୍ବତନ ଅଧ୍ୟକ୍ଷ ୱାରିୟମ୍ ସିଂହ ଏବଂ ପୂର୍ବତନ ନିର୍ଦ୍ଦେଶକ ସ୍ରରଜିତ୍ ସିଂହ ଅରୋରାଙ୍କ ନାମ ରହିଥିବାବେଳେ ଏଚ୍ଡିଆଇ ଲିମିଟେଡ୍ର ରାକେଶ୍ ୱାଧାଓନ୍ ଏବଂ ସାରଙ୍ଗ୍ ୱାଧାଓୁନ୍ଙ୍କ ନାମ ରହିଛି ଭାରତୀୟ ଦଶ୍ଚବିଧ୍ୟ ଆଇନ୍ର ଠକେଇ ସାକ୍ଷ୍ୟ ନଷ୍ଟ କରିବା ଏବଂ ମିଥ୍ୟା କାଗଜପତ୍ର ଦେବା ଭଳି ସଙ୍ଗୀନ ଧାରା ସେମାନଙ୍କ ବିରୋଧରେ ପ୍ରୟୋଗ କରାଯାଇଛି

ଗତକାଲି ପ୍ରକାଶିତ ରିପୋର୍ଟରେ ଆହୁରି କୁହାଯାଇଛି ସରକାରଙ୍କଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ କ୍ଷେତ୍ରରେ ପୁନଃ ପୁଞ୍ଜିନିବେଶ ଫଳରେ ସେହି କ୍ଷେତ୍ରରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି ତେବେ ବିଶ୍ୱସ୍ତରରେ ଅଥବା ଘରୋଇ ବଜାରରେ ଆର୍ଥକ ଅନିଶ୍ଚିତତା ଏବଂ ଭୂ ରାଜନୈତିକ ଘଟଣାକ୍ରମ ଯୋଗୁଁ ସ୍ଦୃଷ୍ଟି ହୋଇଥିବା ଆଶଙ୍କା ଏବେବି ବଳବତ୍ତର ରହିଛି ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦ ଏଫ୍ଏସ୍ଡିସିର ସବ୍କମିଟିଦ୍ୱାରା ଆର୍ଥିକ ସ୍ଥିରତା ତଥା ଏହାକୁ ପ୍ରତିହତ କରିବାପାଇଁ ଦେଶର ଆର୍ଥକ ବ୍ୟବସ୍ଥା ଉପରେ ପ୍ରସ୍ତୁତ ତଥ୍ୟଗୁଡ଼ିକୁ ଏହି ରିପୋର୍ଟରେ ପ୍ରତିଫଳିତ କରାଯାଇଛି ଏହି ରିପୋର୍ଟରେ ଆର୍ଥକ କ୍ଷେତ୍ରର ନିୟନ୍ତ୍ରଣ ଏବଂ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର ଅବତାରଣା ମଧ୍ୟ କରାଯାଇଛି ପୋଖରିୟାଲ୍ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ବ୍ୟକ୍ତିମାନେ ଶିକ୍ଷାନ୍ଦ୍ରଷ୍ଠାନଗ୍ରଡ଼ିକ୍ ରାଜନୀତିର ପେଣ୍ଠସ୍କଳରେ ପରିଣତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହି ଆଇନ ସମୟୋପଯୋଗୀ ଏବଂ ଦେଶପାଇଁ ଏହା ବିଶେଷଭାବେ ଗୁରୁତ୍ୱପୂର୍ଣ୍ଣ ଭୋପାଲ୍ରେ ଆୟୋଜିତ ଅଟଳ ସ୍ଚତି ବକ୍ତୁତାରେ ଯୋଗଦେଇ ସେ ଏହା କହିଛନ୍ତି ଇତିମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତେମାର କହିଛନ୍ତି ପାକିସ୍ତାନ ଆଫଗାନିସ୍ତାନ ଓ ବାଂଲାଦେଶରେ ନିଷ୍ପେଷିତ ସଂଖ୍ୟାଲଘ୍ର ସମ୍ପ୍ରଦାୟଗ୍ରଡ଼ିକ୍ ଏହି ଆଇନ ନ୍ୟାୟ ପ୍ରଦାନ କରିବ ସେ କହିଛନ୍ତି କଂଗ୍ରେସ ବାମପତ୍ରୀ ଦଳ ଏବଂ ତଥାକଥିତ କିଛି ବୃଦ୍ଧିଜୀବୀ ଏହି ଆଇନକ୍ ବିରୋଧ କରି ହିଂସାକୁ ପ୍ରୋହାହିତ କରିବାରେ ଲାଗିଛନ୍ତି

ବ୍ୟାପକ ଭାବରେ ବଡ଼ ବଡ଼ ଗଛଗୁଡ଼ିକ ଉପୁଡ଼ି ପଡ଼ିଥିବାବେଳେ ଅର୍ଦ୍ଧାଧକ ଅଞ୍ଚଳ ଏବେ ମଧ୍ୟ ଅକ୍ଷାରରେ ରହିଛି ଫିଜିର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ସେଠାକୁ ଛୁଟି କଟାଇବାକୁ ଯାଇଥିବା ପର୍ଯ୍ୟଟକମାନେ ସେମାନଙ୍କର ଯାତ୍ରା ବାତିଲ୍ କରିଛନ୍ତି ଅନ୍ୟ କେତେକ ପର୍ଯ୍ୟଟକ ବାତ୍ୟା ପ୍ରଭାବ କମିଲା ପରେ ଆସିବାପାଇଁ ସ୍ଥିର କରିଛନ୍ତି ଇତିମଧ୍ୟରେ ଫିକି ସରକାର ସତର୍କତାମୂଳକ ସ୍ଚଚନା ଜାରି କରି କହିଛନ୍ତି ଉପକୃଳବର୍ତ୍ତୀ ଅଞ୍ଚଳରେ ସାନି ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି

ତେବେ ଏଥିରେ ଜଣେ ବ୍ୟକ୍ତି ଭାସି ଯାଇଥିବା ସ୍ୱଚନା ମିଳିଛି ପାକ୍ ମୁଶାରଫ୍ ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ପରଭେଜ୍ ମୁଶାରଫ୍ଙ୍କୁ ଦିଆଯାଇଥିବା ମୃତ୍ୟୁ ଦଶ୍ଚାଦେଶକୁ ଚ୍ୟାଲେଞ୍ଚ୍ କରି ତାଙ୍କଦ୍ୱାରା ଆଗତ ଆବେଦନକୁ ଲାହୋର୍ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଶୀତ ଅବକାଶ ଚାଲିଥିବାରୁ ଏବଂ ସମ୍ପୂର୍ଣ୍ଣ ବେଞ୍ କାର୍ଯ୍ୟ କରୁ ନ ଥିବାରୁ ତାଙ୍କ ଆବେଦନର ବିଚାର କରାଯାଇପାରିବ ନାହିଁ ବୋଲି ଲାହୋର୍ ହୋଇକୋର୍ଟ ରେଜିଷ୍ଟାର୍ କହିଛନ୍ତି ସେ ଆବେଦନରେ ଦର୍ଶାଇଛନ୍ତି ତିନି ଜଣିଆ ଖଣ୍ଡପୀଠ ଦେଇଥିବା ମୃତ୍ୟୁ ଦଶ୍ଡାଦେଶର ପୂର୍ଣ୍ଣ ବେଞ୍ଚର ସମୀକ୍ଷା କରାଯାଉ ଏବଂ ମୃତ୍ୟୁ ଦଶ୍ଡାଦେଶ ବାତିଲ୍ କରାଯାଉ ଜାନୁୟାରୀ ପ୍ରଥମ ସପ୍ତାହରେ ପୁନର୍ବାର ଆବେଦନ କରିବାପାଇଁ ଲାହୋର୍ ହାଇକୋର୍ଟ ରେଜିଷ୍ଟ୍ରାର୍ ମୁଶାରଫ୍ଙ୍କୁ ପରାମର୍ଶ ଦେଇଛନ୍ତି

ସେନା ମୁଖପାତ୍ର କହିଛନ୍ତି ତାଲିବାନମାନେ ସେନାଛାଉଣି ମଧ୍ୟକୁ ପ୍ରବେଶ କରିବାପାଇଁ ଏକ ସୁଡ଼ଙ୍ଗ ଖୋଳିଥିଲେ ସେହି ସୁଡ଼ଙ୍ଗ ଭିତରେ ପଶି ସେମାନେ ଏହି ବିଷ୍କୋରଣ ଘଟାଇଥିଲେ

ଜବିହୁଲ୍ଲା ମୁଜାହିଦ୍ଦିନ୍ ସଙ୍ଗଠନ ଏହି ଆକମଣ କରିଥିବା ଦାବି କରିଛି